ବିଦେଶାଗତ ପକ୍ଷୀ ସ୍ତନ୍ୟପାୟୀ ପ୍ରାଣୀ ଓ ଜଳଜୀବମାନଙ୍କ ପ୍ରତି ଏବେ ବିପଦ ବୃଦ୍ଧି ପାଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲଇ ଭାରତ କହିଛି

କଠୋର ନୀତି ସତ୍ତ୍ୱେ ଏହି ଅର୍ଥ ଯୋଗାଣ ପ୍ରକ୍ରିୟା ବଳବତ୍ତର ରହିଛି

ପିଏମ୍ ମୋଦୀ କପ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶାନ୍ତରିତ ହୋଇ ଆସୁଥିବା ପ୍ରାଣୀଙ୍କର ସଂରକ୍ଷଣ ପ୍ରତି ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସେ କହିଛନ୍ତି ଯେ ଦେଶାନ୍ତରିତ ବନ୍ୟଜନ୍ତୁ ପ୍ରଜାତିଗୁଡ଼ିର ସୁରକ୍ଷାରେ ସଂଶ୍ଲିଷ୍ଟ ଦେଶ ସମୃହଙ୍କ ସହଯୋଗରେ ଭାରତ ସଂରକ୍ଷଣ ସ୍ଥାୟୀ ଜୀବନ ଶୈଳୀ ଓ ପରିବେଶ ଅନୁକୂଳ ମଡେଲ ଭିତ୍ତିରେ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ଗୁଜରାଟର ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରଠାରେ ଗତକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏ ସଂକ୍ରାନ୍ତ ତ୍ରୟୋଦଶ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦୀ ଏହା କହିଛନ୍ତି ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଜଙ୍ଗଲାଞ୍ଚଳ ଏବଂ ପ୍ରାଣୀ ସମ୍ପଦ ବୃଦ୍ଧିରେ ଅଭୁତପୂର୍ବ ସଫଳତା ମିଳିଛି

ସେ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ସାମୁଦ୍ରିକ କଇଁଛ ସୁରକ୍ଷା ନୀତି ଏବଂ ସାମୁଦ୍ରିକ ଅଞ୍ଚଳ ପରିଚାଳନା ନିୟମ ପ୍ରଚଳନ କରାଯିବ

ସେମାନେ କହିଛନ୍ତି ଯେ ଏଭଳି ପ୍ରତିବାଦ ଉଦ୍ଦେଶ୍ୟମଳକ ଓ ଅସତ୍ୟ ଉପରେ ଆଧାରିତ ଏହି ଅଭିଯାନ ଆଇନ୍ ବିରୋଧୀ କାତୀୟ ନାଗରିକ ପଞ୍ଜିକା ଏନ୍ପିଆର୍ ଏବଂ ଏନ୍ଆର୍ସି ରାଷ୍ଟ୍ର ଏବଂ ଏହାର ବୈଧ ନାଗରିକଙ୍କୁ କୌଣସି କ୍ଷତି ପହଞ୍ଚାଇବାକୁ ଉଦ୍ଦିଷ୍ଟ ନ ଥିଲେ ମଧ୍ୟ ଉଦ୍ଦେଶ୍ୟମଳକ ଭାବେ ଏହା ବିରୋଧରେ ଅପପ୍ରଚାର ଓ ଅଭିଯାନ ଚାଲିଛି ସେମାନେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ ଦେଶର ଗଣତାନ୍ତିକ ପ୍ରତିଷ୍ଠାନର ସୁରକ୍ଷା ନିମନ୍ତେ ସରକାର ଏସବୁ ପ୍ରତିବାଦକୁ ଗୁରୁତର ସହ ନଜର ଦେଇ ସତର୍କ ରହିବା ଉଚିତ ଯେଉଁମାନେ ଏଭଳି ବିଭ୍ରାନ୍ତିକର ଏବଂ ଉଦ୍ଦେଶ୍ୟ ମୂଳକ କାର୍ଯ୍ୟ ପଛରେ ରହିଛନ୍ତି ସେମାନଙ୍କ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ବିଶିଷ୍ଟ ନାଗରିକମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି

ଯାହାଦ୍ୱାରା ହିଂସାକାଣ୍ଡ ଘଟି ସାଧାରଣ ଧନଜୀବନର କ୍ଷତିଘଟୁଛି ସିଏଏ ଏନ୍ପିଆର୍ ଓ ଏନ୍ଆର୍ସିକୁ ନେଇ ଅସତ୍ୟ ଏବଂ ଉଦ୍ଦେଶ୍ୟ ମୂଳକ ଭାବେ ଅପପ୍ରଚାର ଚାଲିଛି ଏହାଦ୍ୱାରା ଲୋକଙ୍କ ଅଯଥା ଭୟଭୀତ କରିବା ସହ ଏକ ହିଂସାର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସେମାନେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଏସସି ସାହିନବାଗ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିବାର ମୌଳିକ ଅଧିକାର ରହିଛି କିନ୍ତୁ ସେମାନେ ଏହା କରିବା ବେଳେ ସର୍ବସାଧାରଣ ରାସ୍ତା ଅବରୋଧ କରିପାରିବେ ନାହିଁ ରାସ୍ତା ଅବରୋଧ ଭଳି କାର୍ଯ୍ୟ ଦ୍ୱାରା ଅରାଜକତା ଓ ହିଂସାକାଣ୍ଡ ସୃଷ୍ଟିର ଆଶଙ୍କା ରହିଥିବାରୁ ବିକ୍ଷୋଭକାରୀ ଓ ବିରୋଧୀମାନେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରିବାକୁ ସୁପ୍ରିମ୍କୋର୍ଟ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ସବୁ କାମରେ ଏକ ଭାରସାମ୍ୟ ରହିବା ଉଚିତ୍ ପ୍ରତିବାଦ କରିବା ବେଳେ ତାହା ମଧ୍ୟ ଏକପାଖିଆ ହେବା ଅନୁଚିତ ଦିଲ୍ଲୀର ସାହିନବାଗଠାରେ ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ ସଡ଼କ ଅବରୋଧ କରି ବସିଥିବାରୁ ଏହା ବିରୁଦ୍ଧରେ ଏକାଧିକ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଛି ଏହାର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଏହ କହିଛନ୍ତି ଜଷ୍ଟିସ୍ ଏସ୍କେ କାଉଲ୍ କେଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ମତ ପ୍ରକାଶ ମାଧ୍ୟମରେ ଗଣତନ୍ତ୍ର କାର୍ଯ୍ୟକ୍ଷମ ହୁଏ ତେବେ ଏହାର ମଧ୍ୟ ସୀମାସରହଦ ରହିଛି ରାସ୍ତା ଅବରୋଧରୁ ହଟିଯାଇ ଆନ୍ଦୋଳନକାରୀମାନେ ଏକ ବିକଳ୍ପ ସ୍ଥାନରେ ବସିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଅଦାଲତ ବରିଷ୍ଠ ଆଇନ୍ଜୀବୀ ସଂକୟ ହେଗଡେଙ୍କୁ କହିଛନ୍ତି ଏଥିପାଇଁ ସେ ଆଡଭୋକେଟ୍ ସାଧନା ରାମଚନ୍ଦ୍ରନ ଏବଂ ପୂର୍ବତନ ମୁଖ୍ୟ ସୂଚନା କମିଶନର ୱାଜହତ ହବିବୁଲ୍ଲାଙ୍କ ସାହାଯ୍ୟ ସହଯୋଗ ନେଇପାରିବେ ତିନି ଜଶଯାକ ମିଶି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ମହା ଭିମା କୋରେଗାଓଁ ଭିମା କୋରେଗାଓଁ ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ନେଇଥିବା ନିଷ୍କଉତ୍ତି ସେଠାକାର ମହାବିକାଶ ଅଘାଡ଼ି ସରକାରର ଅଶିଦାର ଦଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି କଂଗ୍ରେସ ଶିବସେନା ଓ ରାଷ୍ଟ୍ରବାଦୀ କଂଗ୍ରେସ ମଧ୍ୟରେ ଥିବା ମତଭେଦ ଏହା ଫଳରେ ପଦାରେ ପଡ଼ିବାକୁ ଯାଉଛି ଭିମା କୋରେଗାଓଁ ଘଟଣାର ଏକ ସମାନ୍ତରାଳ ତଦନ୍ତ କରିବା ପାଇଁ ରାଜ୍ୟସରକାର ଆପାତତଃ ନିଷ୍ପଭି ନେଇଛନ୍ତି ମୁମ୍ବାଇରେ ରାଜ୍ୟର ଘରୋଇ ମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଏ ସମ୍ପର୍କରେ ତାଙ୍କ ବିଭାଗ ଆଇନଗତ ପରାମର୍ଶ ଲୋଡ଼ିବ ଏବଂ ତଦନୁସାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବ

ଦଳର ମୁଖ୍ୟ ଶରଦ ପାୱାରଙ୍କ ସହ ଏନ୍ସିପିର ମନ୍ତ୍ରୀମାନେ ଏକ ବୈଠକରେ ସ୍ୱତନ୍ତ୍ର ସମାନ୍ତରାଳ ତଦନ୍ତ ପାଇଁ ନିଷ୍ପଭି ନେଇଛନ୍ତି

ଏଥିରେ ଭାରତ ପାଇଁ ଏକ ସୁରକ୍ଷିତ ସାଇବର ସ୍ବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ଏହି ଚିଠାକୁ ଖୁବ୍ ଶୀଘ୍ର ବିଭିନ୍ନ ମନ୍ତ୍ରଣାଳୟକ୍ତ ପଠାଯାଇ ମତାମତ ସଂଗ୍ହ କରାଯିବ ଏହାପରେ ଏହା ଅନୁମୋଦନ ପାଇଁ କ୍ୟାବିନେଟ୍ ବୈଠକରେ ଉପସ୍ଥାପିତ ହେବ ଜାତୀୟ ସାଇବର ନିରାପତ୍ତା ସଂଯୋଜକ ରାଜେଶ ପନ୍ତ କହିଛନ୍ତି ଯେ ସ୍ବଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଞ୍ଜମାନଙ୍କୁ ନେଇ ସାଇବର ନିରାପତ୍ତା ରକ୍ଷା ପାଇଁ ଏକ ସ୍ୱତନ୍ତ୍ର କ୍ୟାଡର ସୃଷ୍ଟିର ଆବଶ୍ୟକତା ରହିଛି ବର୍ତ୍ତମାନ ବ୍ୟବସ୍ଥାରେ ଯେଉଁ କର୍ମଚାରୀମାନେ ଏଥିରେ କାର୍ଯ୍ୟ କରୁଛନ୍ତି ସେଥିରେ ଅତି ସମ୍ଭେଦନଶୀଳ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ସହଜ ନୁହେଁ ନୂଆଦିଲ୍ଲୀଠାରେ ଆସୋଚାନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଶ୍ରୀ ପନ୍ତ୍ କହିଛନ୍ତି ଯେ ନୂଆ ବ୍ୟବସ୍ଥାରେ କୌଣସି ଆର୍ଥିକ ଦେଶନେଣ ବେଳେ ମୋବାଇଲ୍ ଫୋନ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁକୁ ଚିହ୍ନିବା ଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ବିଚାର କରାଯାଉଛି

କେକେ ସିଇସି ନୋମିନେସନ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରା ଜାନ୍ଷୁ କାଶ୍ମୀରର ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ଲାଗି ତାଙ୍କ ପ୍ରତିନିଧି ଭାବେ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କୁ ମନୋନୀତ କରିଛନ୍ତି ଆଇନ୍ ପ୍ରଣୟନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ପରିପ୍ରେକ୍ଷୀରେ ଶ୍ରୀ ଅରୋରା ଏହି ନିଷ୍କଭି ନେଇଛନ୍ତି ଏଫଏଟିଏଫ୍ ଟେରର ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା ଏଫ୍ଏଟିଏଫ୍ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଆତଙ୍କବାଦୀ ଗୋଷୀ ଏବେ ମଧ୍ୟ ବିଶ୍ୱରେ ଥିବା ସେମାନଙ୍କର ସମର୍ଥକମାନଙ୍କଠାରୁ ବେଆଇନ୍ ଭାବେ ପାର୍ଷି ସଂଗ୍ରହ କରି ନିଜର କାର୍ଯ୍ୟକଳାପ ଚଳାଇଛନ୍ତି ଏହି ପାର୍ଷି ସଂଗ୍ରହକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ରୋକିବାରେ ତାହା ବିଶେଷ ଫଳପ୍ରଦ ହେଉନାହିଁ ଭାରତ କହିଆସ୍କୁଛି ଯେ ପାକିସ୍ତାନ ନିୟମିତ ଭାବେ ଲସ୍କର ଇ ତଏବା ଜୈସ୍ ଇ ମହମ୍ମଦ ଓ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଭଳି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ ସହଯୋଗ କରିଆସିଛି ଏହିସବୁ ସଂଗଠନ ଭାରତରେ ଆତଙ୍କବାଦ ସୃଷ୍ଟି କରିବାକୁ ସଦା ଚେଷ୍ଟିତ ପାକିସ୍ତାନର ଏଭଳି ବେଆଇନ୍ କାର୍ଯ୍ୟ ପାଇଁ ଏଫ୍ଏଟିଏଫ୍ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭାରତ ଦାବି କରି ଆସୁଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ

ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଓ ବେଆଇନ୍ ଭାବେ ଅର୍ଥ ଯୋଗାଣ ନେଇ ଯେଉଁ ଅଭିଯୋଗ ରହିଛି ସେହି ଆଧାରରେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏହି ଅଧିବେଶନରେ ନିଷ୍ପଭି ନିଆଯିବ ପାକିସ୍ତାନକୁ ଏଥିପାଇଁ ସନ୍ଦିଗ୍ ତାଲିକା କଳାତାଲିକା କିମ୍ବା ଦୋଷ ମୁକ୍ତ କରାଯିବ ତାହା ଏଥିରେ ନିର୍ଣ୍ଣିତ ହେବ ଏଫ୍ଏଟିଏଫ୍ ପାକିସ୍ତାନର ନାଁ ନ ନେଇ କହିଛି ଯେ ଆତଙ୍କବାଦୀମାନେ ବିଭିନ୍ନ ଉପାୟ ଅବଲମ୍ଘନ କରି ନିର୍ଦ୍ଦିଷ୍ଟ କେତେକ ଦେଶରୁ ଅର୍ଥ ପାଉଛନ୍ତି ସେମାନେ ମଧ୍ୟ ନୂଆ ଅନୁଗାମିଙ୍କୁ ଯୋଗାଡ଼ କରିବା ଓ ଅନ୍ୟାନ୍ୟ ସହାଯ୍ୟ ସହଯୋଗ ପାଇବା ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି ଜୟଶଙ୍କର ଇୟୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୟୁରୋପୀୟ ସଂଘର ନେତାମାନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ବେଲଜିୟମରେ ପହଞ୍ଚିଛନ୍ତି

ଜୟଶଙ୍କର କାଲି ବେଲଜିୟମ୍ର ବୈଦେଶିକ ମନ୍ତ୍ରୀ ଫିଲିପେ ଗଫିନଙ୍କ ସହ କଥାବାର୍ତ୍ତା କରିଛନ୍ତି ରେସଲିଂ ଏସିଆନ୍ କୁସ୍ତି ପ୍ରତିଯୋଗୀତା ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହେଉଛି